ଅନ୍ୟ ପକ୍ଷରେ ପ୍ରଥମ ଡୋଜ୍ ଟିକା ପରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ମଧ ଦୃତୀୟ ଡୋଜ୍ ଟିକା ନେଇପାରିବେ

ସେମାନଙ୍ଙୁ ରାକ୍ୟ ସରକାରଙ୍କ ଦ୍ୱାରା ନିର୍ବ୍ବାରିତ ଦେୟଯୁକ୍ତ କିମ୍ବା ସାଧାରଣ ସଂଗରୋଧରେ ରହିବାକୁ ପଡ଼ିବ ବୋଲି କୁହାଯାଇଛି